ଏସ୍ସି ସାବରୀମାଳା ସୁପ୍ରିମକୋର୍ଟ କହିଛନ୍ତି ଧାର୍ମିକ ସ୍ଥଳୀଗୁଡ଼ିକୁ ମହିଳାମାନଙ୍କ ପ୍ରବେଶ ଉପରେ କଟକଣା କେବଳ ସାବରୀମାଳା ନୁହେଁ ଆହୁରି ଅନେକ ଧର୍ମ ଓ ଧାର୍ମିକସ୍ଥଳୀରେ ମଧ୍ୟ ବଳବତ୍ତର ରହିଛି

ସ୍ୱପ୍ରିମକୋର୍ଟ କହିଛନ୍ତି ସେହି ଖଣ୍ଡପୀଠ ସାବରୀମାଳା ସମ୍ଭନ୍ଧୀୟ ସମସ୍ତ ଧାର୍ମିକ ମାମଲାଗ୍ରଡିକର ବିଚାର କରିବେ ମହିଳାମାନଙ୍କର ମସଜିଦ ମଧ୍ୟକୃ ପ୍ରବେଶ ଉପରେ ଲାଗୁ କରାଯାଇଥିବା କଟକଣା ଓ ଦାଉଦି ବୋରା ସଂପ୍ରଦାୟରେ ମହିଳାମାନଙ୍କର ଅଙ୍ଗ ଛେଦନ ଭଳି ମାମଲାଗୁଡ଼ିକର ଏହି ଖଣ୍ଡପୀଠ ବିଚାର କରିବେ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏମ୍ ଖାନୱିଲ୍କର ଓ ଇନ୍ଦୁ ମାଲହୋତ୍ରା ଏବଂ ନିଜ ପକ୍ଷର୍ତ ଏହି ରାୟ ପାଠ କରି ଶ୍ରଣାଇଥିଲେ ପ୍ରଧାନବିଚାରପତି କହିଛନ୍ତି ଧର୍ମ ଓ ଧର୍ମବିଶ୍ୱାସ ଉପରେ ବିତର୍କ କରାଯିବା ଏହି ଆବେଦନଗ୍ରଡ଼ିକର ମୂଳଲକ୍ଷ୍ୟ

ଫଳସ୍ୱରୂପ ସେହି ବୟସ ମଧ୍ୟରେ ଥିବା ବାଳିକା ଓ ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅଧିକାର ପାଇଥିଲେ ଯୁଗଯୁଗର ପୁରାତନ ହିନ୍ଦୁ ଧାର୍ମିକ ପ୍ରଥାଗୁଡ଼ିକ ବେଆଇନ ଓ ଅଣସାୟିଧାନିକ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି

କୋର୍ଟ କହିଛନ୍ତି ଏହି ଆବେଦନଗ୍ରଡ଼ିକର କୌଣସି ଯଥାର୍ଥତା ନାହିଁ ରାଫେଲ ଯୁଦ୍ଧ ବିମାନ କିଣା କାରବାର ମାମଲାରେ ଏଫ୍ଆଇଆର୍ ରୁଜୁ କରାଯିବାକୁ ମଧ୍ୟ ତିନିକଣିଆ ଖଣ୍ଡପୀଠ ଖାରଜ କରିଛନ୍ତି

ରାଫେଲ ଯୁଦ୍ଧ ବିମାନ କିଣା ନିଷ୍ପଭି ଗ୍ରହଣ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିବାର କୌଣସି କାରଣ ନଥିବା କଥା ସ୍ୱପ୍ରିମକୋର୍ଟ ସେହି ରାୟରେ କହିଥିଲେ ଜଷ୍ଟିସ୍ ଏସ୍କେ କୌଲ୍ ତିନି କଣିଆ ଖଶ୍ଚପୀଠଙ୍କ ପକ୍ଷରୁ ରାୟକୁ ପାଠ କରି ଶୁଶାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ମାମଲାରେ ସମୀକ୍ଷା ପିଟିସନ୍ଗୁଡ଼ିକ ଖାରଜ ହୋଇଯାଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରାଫେଲ ଉପରେ ସମୀକ୍ଷା ପିଟିସନ୍ ଖାରଜ କରିବା ପାଇଁ ସୁପ୍ରିମ୍କୋର୍ଟଙ୍କ ନିଷ୍କଭି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟକୁ ଭିତ୍ତିକରି ଆରୋପ ଲଗାଉଥିବା ପାର୍ଟି ଓ ନେତାମାନଙ୍କୁ ଏକ ଶକ୍ତ ଆଘାତ ଦେଇଛି ଟ୍ୱିଟ୍ କରି ସେ କହିଛନ୍ତି କଂଗ୍ରେସର ଯେଉଁ ନେତାମାନେ ଜାତୀୟ ସ୍ୱାର୍ଥଠାରୁ ରାଜନୀତିକୁ ଊର୍ଦ୍ଧ୍ୱରେ ରଖି ଦେଖୁଥିଲେ ସୁପ୍ରିମ୍କୋର୍ଟଙ୍କର ଆଜିର ରାୟ ଯୋଗୁଁ ସେମାନଙ୍କୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍ ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ବ୍ରାସିଲିଆରେ ବ୍ରିକ୍ସ ନେତାମାନଙ୍କ ସହ ଶିଖର ବୈଠକସ୍ତରୀୟ କଥାବାର୍ଭା କରିବେ ପ୍ରଥମେ ନେତାମାନେ ଏକ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିବେ ଓ ଏହାପରେ ପୂର୍ଣ୍ଣାଙ୍ଗ ଅଧିବେଶନ ଆରମ୍ଭ ହେବ ପରେ ନେତୃବୃନ୍ଦ ବ୍ରିକ୍ୱ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସହ କଥାବାର୍ତ୍ତା କରିବେ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସେମାନଙ୍କର ରିପୋର୍ଟ ନେତାମାନଙ୍କୁ ଦାଖଲ କରିବେ ଆଜିର ଶିଖର ବୈଠକସ୍ତରୀୟ କଥାବାର୍ତ୍ତାରେ ନେତାମାନେ ସେମାନଙ୍କର ଭିଜନଗୁଡ଼ିକୁ ଉପସ୍ଥାପନ କରିବେ ବ୍ରିକ୍ସ ନବୀକରଣ ନେଟୱାର୍କ ବ୍ରିକ୍ସ ଭବିଷ୍ୟତ ନେଟୱାର୍କ ପ୍ରତିଷ୍ଠାନ ଓ ମହିଳା ବ୍ୟବସାୟିକ ମେଣ୍ଟର ଚଳିତବର୍ଷ ଗଠନ ହେବ

ରାଜ୍ୟପାଳ ଏସ୍ଏନ୍ ଆର୍ଯ୍ୟ ଚଣ୍ଡିଗଡ଼ ସ୍ଥିତ ରାଜଭବନଠାରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ସମ୍ପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସର୍ବବୃହତ୍ ଦଳ ହୋଇଥିଲା

ମେଘାଳୟ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ରେଣୁକା ସିଂହ ଆଜି ସିଲଙ୍ଗଠାରେ କହିଛନ୍ତି ଯେ ମେଘାଳୟର ଜଙ୍ଗଲ ଜାତ ଲଘୁ ଦ୍ରବ୍ୟଗୁଡ଼ିକୁ ବଜାରରେ ପ୍ରେସାହନ କରାଯିବ ଏହି ଦ୍ରବ୍ୟଗୁଡ଼ିକର ବିକ୍ରି ଅନ୍ଲାଇନ୍ ପ୍ରକ୍ରିୟାରେ କରାଯିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ତାଙ୍କ ମନ୍ତଶାଳୟ ଚିନ୍ତା କର୍ଛି

ବାଚସ୍କତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଓ ସେମାନେ ବିଜେପିରେ ଯୋଗ ଦେଇଛନ୍ତି

କିନ୍ତୁ ସେମାନେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ବୋଲି ସ୍ୱପ୍ରିମ୍କୋର୍ଟ ରାୟ ଦେଇଛନ୍ତି ଅବଶିଷ୍ଟ ଦୁଇଟି ଆସନ ପାଇଁ ବିଜେପି ଏହାର ପ୍ରାର୍ଥୀମାନଙ୍କର ନାମ ପରେ ପ୍ରକାଶ କରିବ

ତାହା ମଧ୍ୟରୁ ଉତ୍ତରପ୍ରଦେଶର ଗୋଟିଏ ଆସନ ରହିଥିବା ବେଳେ କର୍ଷାଟକର ଗୋଟିଏ ଆସନ ରହିଛି

ସମାଜବାଦୀ ପାର୍ଟିର ତକିନି ଫାତିମା ବିଧାନସଭାକୁ ନିର୍ବାଚିତ ହେବା ପରେ ଉତ୍ତରପ୍ରଦେଶର ଏକ ରାଜ୍ୟସଭା ଆସନ ଖାଲି ପଡ଼ିଥିବା ବେଳେ କର୍ଣ୍ଣାଟକର କଂଗ୍ରେସ ନେତା କେସି ରାମମ୍ଭର୍ତ୍ତି କଂଗ୍ରେସରୁ ଇସଫା ଦେଇ ବିଜେପିରେ ଯୋଗ ଦେବାରୁ କର୍ଷ୍ଣାଟକର ସେହି ଆସନଟି ଖାଲିପଡ଼ିଥିଲା

ଚିଲ୍ଡ୍ରେନ୍ସ ଡେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଦେଶ ଆଳି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଆଜି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଛୋଟ ପିଲା ଓ ନୂଆ ନୂଆ ଉଦ୍ଭାବନ କରିଥିବା ଯୁବାମାନଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି

ସେ କହିଥିଲେ ପ୍ରତ୍ୟେକ ପିଲା ଯେପରି ଉତ୍ତମ ଶିକ୍ଷା ଓ ବାତାବରଣ ପାଇପାରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାହାରଲାଲ ନେହରୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ପାକିସ୍ତାନୀ ସୈନ୍ୟମାନଙ୍କ ଗୁଳିଗୋଳା ବର୍ଷଣରେ ଦୁଇଜଣ ଲୋକଙ୍କର ଘର ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଛି ବଶିଷ୍ଟ ପାସଡ୍ ବିଶିଷ୍ଟ ଗଣିତଜ୍ଞ ବଶିଷ୍ଟ ନାରାୟଣ ସିଂହଙ୍କର ଆଜି ପରଲୋକ ଘଟିଛି ପାଟଣାର ଏକ ହସ୍କିଟାଲରେ ସେ ଦୀର୍ଘଦିନ ଅସୁସ୍ଥ ରହି ଚିକିିିତ ହେଉଥିଲେ ତାଙ୍କର ଦେହାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୋକ ବ୍ୟକ୍ତ କରି କହିଛନ୍ତି ତାଙ୍କର ମୃତ୍ୟୁ ଯୋଗୁଁ ଆମ ରାଜ୍ୟ ଏବଂ ଭାରତର ଏକ ଅପ୍ରରଣୀୟ କ୍ଷତି ଘଟିଛି